ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସ୍ଚନା ଦିଆଯାଇଛି

ସୂଚନା ଅନୁସାରେ ମୂତକମାନଙ୍ଙ ମଧରେ ବାଲେଶ୍ୱର ପୁରୀ ଗଂଜାମ ଫୁଲବାଶୀ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି

ବାଘମାନଙ୍କର ସୁରକ୍ଷା ଏବଂ ସେମାନଙ୍କର ବଂଶ ବୃଦ୍ଧି ଦିଗରେ ସଚେତନତା ସୃଷ୍ଖି କରିବା ଏହି ଦିବସର ଲକ୍ଷ୍ୟ ବାଘ ବଂଶ ବୂଦ୍ଧି ବନାଞଳ ଭାରସାମ୍ୟ ରକ୍ଷାରେ ସହାୟକ ହୋଇଥାଏ ସେହିପରି ବାଘ ଶିକାର ରୋକିବାପାଇଁ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାପାଇଁ ଏହି ଅବସରରେ ଗୁରୁତ୍ୱାରୋପ କରାଯାଉଛି

ପୂଜାର୍ଚ୍ଚନା ପରେ ଏହାକୁ ଶ୍ରୀବଳଦେବଜିଉ ମନ୍ଦିରର ଆଙ୍କାମାଳ ସହ ଅଯୋଧା ପଠାଯାଇଛି

କନସାଧାରଣ ପ୍ରଶାସନକୁ ସହଯୋଗ କରିବାପାଇଁ ସେ ନିବେଦନ କରିଛନ୍ତି